ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଭାରତର ସହରଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ଏହି ସମ୍ମିଳନୀରେ ପାଞ୍ଚୋଟି ବିଷୟବସ୍ତୁ ବିଦ୍ୟୁତ୍କରଣ ଏବଂ ବୈକଳ୍ପିକ ଇନ୍ଧନ ସର୍ବସାଧାରଣ ପରିବହନ ପୁନଃଉଦ୍ଭାବନ ଦ୍ରବ୍ୟ ପରିବହନ ଏବଂ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥାଗତ କାର୍ଯ୍ୟ ଏବଂ ଡାଟା ବିଶ୍ଲେଷ ଏବଂ ମୋବିଲିଟ୍ ଏଥିରେ ବିଶ୍ୱର ଦୁଇହଜାର ଦୁଇଶହରୁ ଅଧିକ ପ୍ରତିନିଧି ସହ ସରକାରୀ ଶିଳ୍ପ ଅନୁସନ୍ଧାନ ସଂସ୍ଥାର ପ୍ରତିନିଧି ଅଂଶ୍ରଗହଣ କରିବେ ମୋବିଲିଟ୍ ଉପରେ ସଚେତନତା ସହ ବୈଦ୍ୟୁତିକଯାନର ଅଧିକ ବ୍ୟବହାର ନେଇ ବିଶେଷଭାବେ ଆଲୋଚନା ହେବ ଆକାଶବାଣୀ ଦିଲ୍ଲୀ ପକ୍ଷରୁ ଉଦ୍ଘାଟନ ଉହବର ସିଧାସଳଖ ପ୍ରସାରଣ କରାଯିବ

ରାଷ୍ଟ୍ରପତି ଇଣ୍ଡିଆନ ଡିସ୍ପୋରା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଗୁଡିକରେ ଭାଗିଦାରୀ ହେବା ପାଇଁ ଚେକ୍ ସାଧାରଣତନ୍ତ୍ରକୁ ଆହ୍ୱାନ ଜଣାଇଛନ୍ତି ଗତକାଲି ରାତିରେ ପ୍ରେଗ୍ଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଭାରତ ଅତ୍ୟାଧୁନିକ କାରିଗର ଜ୍ଞାନକୌଶଳ ଆଧାରରେ ବିନିର୍ମାଣ କ୍ଷେତ୍ରରେ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ଉଭା ହୋଇଥିବାରୁ ଏହିସବୁ ଯୋଜନାଗୁଡ଼ିକରେ ଚେକ୍ ସାଧାରଣତନ୍ତ୍ର ମୁଖ୍ୟ ଭାଗିଦାରୀ ହୋଇପାରିବ

ପୁନଃଶକ୍ତିଶାଳୀ ନୂଆ ଭାରତର ଏହି କାର୍ଯ୍ୟକ୍ରମଗୁଡିକରେ ସୁଯୋଗଗୁଡିକୁ ହାତଛଡା ନ କରିବା ପାଇଁ ଏବଂ ଭାରତର ଅଭିବୃଦ୍ଧି ଓ ସମୃଦ୍ଧି ଯାତ୍ରାପଥରେ ସାମିଲ ହେବା ପାଇଁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଯୁଗ ଏବଂ ଏଥିରେ ଭାରତର ନିଶ୍ଚିତଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଆସନ୍ତା ବର୍ଷ ଜାନୁୟାରୀ ମାସରେ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ରାଷ୍ଟପତି ଚେକ୍ ସାଧାରଣତନ୍ତ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଶ୍ରୀ କୋବିନ୍ଦ ଚେକ୍ ରାଷ୍ଟ୍ରପତି ମିଲୋସ୍ ଜେମେନ୍ଙ୍କ ସହ ବୈଠକରେ ମିଳିତ ହେବା ପରେ ଦୁଇଦେଶ ମଧ୍ୟରେ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ହେବ ଏବଂ ରାଜିନାମା ଓ ବୁଝାମଣାପତ୍ର ଗୁଡିକ ସ୍ୱାକ୍ଷରିତ ହେବ ଆଜି ଅପରାହ୍ନରେ ଚେକ୍ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିଜ୍ ବାବିସ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଇରାନୀ ୟୁପି ଭିଜିଟ୍ କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ ଆଜି ଉତ୍ତର ପ୍ରଦେଶର ଆମେଥିଠାରେ ରାଜୀବଗାନ୍ଧୀ ପେଟ୍ରୋଲିୟମ ଟେକ୍ସୋଲୋଜି ଇନ୍ଷ୍ଟିଚ୍ୟୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶିବ ଦର୍ଶନ ଯାଦବ କହିଛନ୍ତି ବୟନଶିଳ୍ପ ମନ୍ତ୍ରୀ ଉତ୍ସବର ମୁଖ୍ୟ ଅତିଥି ହେବେ ଏହା ତାଙ୍କର ଗୋଟିଏ ସପ୍ତାହରେ ଦ୍ୱିତୀୟ ଆମେଥିଗସ୍ତ ମନ୍ତ୍ରୀ ସେପ୍ଟେମ୍ବର ଏକ ତାରିଖରେ ଆମେଥିର ପିଣ୍ଡରା ଠାକୁର ଗାଁରେ କେନ୍ଦ୍ର ଦ୍ୱାରା ହୋଇଥିବା ଏକ ଡିଜିଟାଲ ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ମରେ ଯୋଗଦେବେ କୋଷ୍ଟଗାର୍ଡ ଭାମ୍ବେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମ୍ରେ ଉପକୂଳରକ୍ଷୀ ବାହିନୀର କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ପ୍ରସ୍ତୁତି ମୌଳିକ ଢାଞ୍ଚା ବିକାଶ ଓ ଉପକୂଳ ନିରାପତ୍ତା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ମୁମ୍ୟାଇସ୍ଥିତ ଉପକୂଳ ରକ୍ଷୀ ବାହିନୀ ପଶ୍ଚିମାଞ୍ଚଳ ସଦର କାର୍ଯ୍ୟାଳୟକୁ ଗତକାଲି ପରିଦର୍ଶନ କରିବାକୁ ଯାଇଥିବାବେଳେ ସାମୁଦ୍ରିକ ତେିଳ ପ୍ରଦୃଷଣ ଝଡ ତୋଫାନ ସମୟରେ କାହାଜଗୁଡିକର ଲଙ୍ଗର ବ୍ୟବସ୍ଥା ଆଦି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବ୍ୟବସ୍ଥାଗୁଡିକ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଛି ମସ୍ୟଜୀବୀମାନଙ୍କ ସ୍ପାର୍ଥ ରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପଗୁଡିକ ସଂକ୍ରାନ୍ତରେ ମଧ୍ୟ ତାଙ୍କୁ ଅବଗତ କରାଯାଇଛି ପିଏମ୍ ହିନ୍ଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନନ୍ଦିନର କଥାବାର୍ତ୍ତାରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିବା ସହ କିଛି ଜଟିଳ ବୈଷୟିକ ଶବ୍ଦାବଳୀ ବ୍ୟବହାରକୁ ଯଥାସମ୍ଭବ ହ୍ରାସ କରି କେବଳ ସରକାରୀ ବ୍ୟବହାରରେ ସୀମିତ ରଖିବା ପାଇଁ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଶିକ୍ଷାନୁଷାନଗୁଡ଼ିକ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ଆସାମ ପିଏମଏୱାଇ ଜି ଆସାମରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରୂପାୟନ ପାଇଁ ରାଜ୍ୟର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କେନ୍ଦ୍ର ସରକାରଙ୍କ ଠାରୁ ସାତୋଟି ପୁରସ୍କାର ପାଇଛି ଉତ୍ତରପୂର୍ବ ଓ ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସମ୍ପୂର୍ଣ୍ଣ କରିଥିବା ଶ୍ରେଣୀରେ ଆସାମକୁ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି ବ୍ଲୁକ ଓ ଜିଲ୍ଲାସ୍ତରରେ ରାଜ୍ୟକୁ ତିନୋଟି ଶ୍ରେଷ୍ଠ ପୁରସ୍କାର ମିଳିଛି କାମରୁପ୍ ହେମାଜୀ ଓ ଗୁଆଲପଡା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲାଭାବେ ବିବେଚିତ ହୋଇଛନ୍ତି ଆସନ୍ତା ସୋମବାରଦିନ ନୂଆଦିଲ୍ଲୀରେ ଏହି ପୁରସ୍କାର ବିତରଣ କରାଯିବ ଏନ କୋରିଆ ଡିନ୍ୟୁକ୍ଲିଏରେଶନ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରମାଣ୍ଡ ନିରସ୍ତ୍ରୀକରଣ ପାଇଁ ଉତ୍ତରକୋରିଆ ପ୍ରଶାସକ କିମ୍ ଜଙ୍ଗ୍ ଉନ୍ ତାଙ୍କର ପ୍ରଥମ ଆଭିମ୍ରଖ୍ୟ ପ୍ରକାଶ କରିଥିବା ଦକ୍ଷିଣ କୋରିଆର ଅଧିକାରୀମାନେ ଗତକାଲି ଜଣାଇଛନ୍ତି

ପରମାଣ୍ଡ ନିରସ୍ତ୍ରୀକରଣ ଦିଗରେ କୌଶସି ପ୍ରକାର ଅଗ୍ରଗତି ହୋଇ ନ ଥିବା ଦର୍ଶାଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓଙ୍କର ଉତ୍ତର କୋରିଆ ଗସ୍ତକୁ ଗତମାସରେ ଆମେରିକା ରାଷ୍ଟ୍ରପତି ବାତିଲ କରିଦେଇଥିବା ଦୃଷ୍ଟିରୁ ଏହି ଶିଖର ବୈଠକ ଉତ୍ତରକୋରିଆ ଓ ଆମେରିକା ମଧ୍ୟରେ ପରମାଣୁ ନିରସ୍ତ୍ରୀକରଣ କଥାବାର୍ତ୍ତାକୁ ତ୍ୱରାନ୍ଧିତ କରିବ ବୋଲି ଆଶା କରାଯାଉଛି କର୍ଣ୍ଣାଟକ ଇସ୍ରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ଶିବନ୍ ଉପଗ୍ରହ ଓ ଉତ୍କ୍ଷେପଣ ଯାନ ନିର୍ମାଣ କ୍ଷେତ୍ରରେ ଅଧିକ ଯୋଗଦାନ କରିବା ପାଇଁ ଘରୋଇ ଶିଳ୍ପ କ୍ଷେତ୍ରକୁ ଆହ୍ୱାନ ଜଣାଇଛନ୍ତି

ଫ୍ରାନ୍ସ ମହାକାଶ ସଂସ୍ଥା ସିଏନଇଏସର ଅଧ୍ୟକ୍ଷ ଜିଆନ୍ ଭେସ୍ଲି ଗଲ୍ ତାଙ୍କ ଉଦ୍ବୋଧନରେ କହିଚ୍ଚନ୍ତି ମହାକାଶକୁ ଗଗନଯାନ ଅଭିଯାନ ପାଇଁ ସହାୟତା ଓ ଜୀବନରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ କାରିଗରୀ ଜ୍ଞାନ କୌଶଳ ଯୋଗାଇବା ସକାଶେ ଦୁଇଦେଶ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ

ଇଣ୍ଡିଆ ଇରାନ ମଧ୍ୟବର୍ତ୍ତୀକାଳୀନ ରାଜିନାମା ଅନୁଯାୟୀ ଇରାନଭାରତୀୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଚବାହାର ବନ୍ଦର କାର୍ଯ୍ୟକ୍ଷମ ଅନୁମତି ମାସକ ଭିତରେ ପ୍ରଦାନ କରିବ ଇରାନର ସଡକପଥ ଓ ସହରାଞ୍ଚଳ ବିକାଶମନ୍ତ୍ରୀ ଆବ୍ୱାସ ଅଖୌଣ୍ଡୀ ଏହି ସ୍ଟଚନାଦେଇଛନ୍ତି ନୀତି ଆୟୋଗ ଦ୍ୱାରା ଆୟୋଜିତ ବିଶ୍ୱ ମୋବିଲିଟ୍ ଶୀର୍ଷ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଅବସରରେ ଶ୍ରୀ ଅଖୌଣ୍ଡୀ ଏହା କହିଛନ୍ତି ଜେ ଆଣ୍ଡ କେ ଡିଜିପି ଜାମ୍ମୁ କାଶ୍ମୀର ସରକାର ଆଇପିଏସ୍ ଅଫିସର ଦିଲବାଗ ସିଂହଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ଶ୍ରୀ ସିଂହ ଜାମ୍ମୁ କାଶ୍ମୀରର ପରିବହନ କମିଶନର ଭାବେ ନିଯୁକ୍ତି ପାଇଥିବା ଏସପି ବୈଦଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ

ଏହି ମ୍ୟାଚ ପାଇଁ ଇଂଲଣ୍ଡ ତାର କୌଣସି ଖେଳାଳୀରେ ପରିବର୍ତ୍ତନ କରିନାହିଁ

ଆଜି ଶ୍ରୀଲଙ୍କା ଓ ମାଲାଦୀପ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ

ଆସନ୍ତା ରବିବାର ଦିନ ଭାରତ ମାଲଦୀପକୁ ଭେଟିବ

ପ୍ରବର୍ତ୍ତନ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତକୁ ଆଗକୁ ବଢାଇବା ପାଇଁ ଅନୁରୋଧ କ୍ରମେ ଭନସାଲି ବିରୁଦ୍ଧରେ ରେଡ କର୍ଣ୍ଣର ନୋଟିସ କାରି କରାଯାଇଛି କିଛିଦିନ ପୂର୍ବରୁ ନୀରବ ମୋଦି ବିରୁଦ୍ଧରେ ଇଣ୍ଟରପୋଲ ପକ୍ଷରୁ ନୋଟିସ ଜାରି କରାଯାଇଥିଲା